ଏଶିକି ନିର୍ବାଚନ ଇସ୍ତହାର ପ୍ରକାଶକୁ ଆଦର୍ଶ ଆଚରଣ ବିଧିର ଅନ୍ତର୍ଭୁକ୍ତ କରାଯାଇଛି ଏହି ମର୍ମରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି

ତେବେ ଯେଉଁଠାରେ ଏକାଧିକ ପର୍ଯ୍ୟାୟରେ ନିର୍ବାଚନ ହେଉଛି ସେଠାରେ ମଧ୍ୟ ଏହି ନିଷିଦ୍ଧ ସମୟ ମଧ୍ୟରେ ଘୋଷଣାନାମା ଉପରେ କଟକଶାଜାରି ରହିବ ଆସନ୍ତା ସମସ୍ତ ନିର୍ବାଚନରେ ଏଣିକି ଏହା ଆଦର୍ଶ ଆଚରଣବିଧିର ଅଂଶ ଭାବେ ପରିଗଣିତ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷର୍ କ୍ରହାଯାଇଛି ବିଜେପି ମିଟିଂ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ସକାଶେ ନ୍ନଆଦିଲ୍ଲୀରେ ବିକେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ

ବିକେପି ଅଧ୍ୟକ୍ଷ ଅମିତ ଶାହା ଆଜି ଦଳର କୋର୍ କମିଟି ବୈଠକରେ ଯୋଗଦେବା ପରେ ବିକେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣ କରାଯିବାର ସମ୍ଭାବନା ରହିଛି

ଗତକାଲି ନ୍ତଆଦିଲ୍ଲୀରେ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିଦ୍ୱାରା ଏହି ପ୍ରାର୍ଥୀମାନଙ୍କ ନାମ ଚୃଡ଼ାନ୍ତ କରାଯାଇଥିଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଏବଂ କେ ସୁରେଶଙ୍କୁ ଯଥାକ୍ରମେ ତିରୁବନ୍ତପୁରମ୍ ଓ ମାଭେଲିକରା ଲୋକସଭା ଆସନରୁ ପୁନର୍ବାର ପ୍ରାର୍ଥୀ କରାଯାଇଥିବାବେଳେ ଅକ୍ଟୋ ଆଙ୍କୋନିଙ୍କୁ ପଥନମ୍ଥିଟା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପୁନର୍ବାର ଟିକେଟ୍ ଦିଆଯାଇଛି ୱାନାଥ୍ ବଦକରା ଆଲାପୃଝା ଓ ଅଟିଙ୍ଗଲ୍ ନିର୍ବାଚନ ମଣ୍ଡଳୀପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନାହିଁ ଏ ସଂକ୍ରାନ୍ତରେ ପାର୍ଟି ହାଇକମାଣ୍ଡ ଶେଷ ନିଷ୍ପତ୍ତି ନେବେ

ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ କଗନ୍ମୋହନ ରେଡ୍ରୀ କଡ଼ପା କିଲ୍ଲାର ଇଡୁପାୟାପାଲାଠାରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି ଇସି ଅବ୍ଜର୍ଭର୍ସ ଜମ୍ମୁ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ଆୟୋଗଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ବିନୋଦ ଯୁଦ୍ସି ନୁର୍ ମହଞ୍ଜଦ ଏବଂ ଏଏସ୍ ଗିଲ୍ ଗତକାଲି ରାଜ୍ୟର ମୁଖ୍ୟସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଘରୋଇ ସଚିବ ସଲିନ୍ କାବ୍ରା ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂଙ୍କୁ କାମ୍ମୁଠାରେ ଭେଟିଛନ୍ତି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାପାଇଁ ବିଭିନ୍ନ ପ୍ରଶାସନିକ ଓ ନିରାପଡା ପ୍ରସଙ୍ଗ ଉପରେ ସ୍ୱତନ୍ତ ପର୍ଯ୍ୟବେକ୍ଷକମାନେ ସଂପୂକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି

ଏହି ଆସନଗୁଡ଼ିକ ହେଉଛି ବରପେଟା କାଳିଆବୋର୍ ଏବଂ ଧୁବ୍ରୀ ଗତକାଲି ନୁଆଦିଲ୍ଲୀରେ ଏଜିପିର ପ୍ରମୁଖ ନେତା ଏବଂ ବିଜେପି ମଧ୍ୟରେ କଥାବାର୍ତ୍ତା ପରେ ଏହି ନିଷ୍ପଭି ନିଆଯାଇଛି ଏହି ଆଞ୍ଚଳିକ ଦଳକୁ ମଧ୍ୟ ରାଜ୍ୟସଭା ଆସନପାଇଁ ଗୋଟିଏ ଆସନ ମିଳିବ ଦିନେ ଦୁଇ ଦିନ ମଧ୍ୟରେ ଏଜିପି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିବ

ପୁଲିସ୍ କହିଛି ଏହି ଦୁଇ ଜଣ ମଙ୍ଗେଶ୍ ଓରଫ୍ ହୁର୍ରା ମାଝୀ ଏବଂ ମାଝୀ ଚିନ୍ନା ବୋଲି ଚିହ୍ନଟ କରାଯାଇଚି ଏବଂ ବେଡ଼ାରେ ଥାନା ଅଧୀନରେ ଥବବା ରେଙ୍ଗ୍ୱୟା ଗ୍ରାମରେ ସେମାନଙ୍କୁ ଅଟକ ରଖାଯାଇଛି ପୁଲିସ୍ ଅଧବକାରୀଙ୍କ କହିବା ଅନୁସାରେ ବୋଡାରେ ଅଧୀନରେ ଥବବା କୋଡେପାଲି ଏବଂ ରେଙ୍ଗ୍ୱୟା ଗ୍ରାମରେ ଥିବା ଓ୍ବେନାର୍ ଜଙ୍ଗଲରେ ଦୁଇ ଜଣ ନକୁଲ ଲ୍ରଚିଥିବା ଖବର ପାଇ ସ୍ୱରକ୍ଷାକର୍ମୀଙ୍କ ପକ୍ଷର୍ ଖାନତଲାସୀ କରାଯାଇଥିଲା

ସ୍ରଷମା ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ସ୍ରଷମା ସ୍ୱରାଜ ଆଜିଠାରୁ ଦୂଇଦିନିଆ ମାଳଦୀପ ଗସ୍ତରେ ଯାଇ ରାଜଧାନୀ ମାଲେରେ ପହଞ୍ଚୁଛନ୍ତି ତାଙ୍କ ସହ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ସମେତ ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଯାଉଛନ୍ତି ଏହି ଗସ୍ତ ସମୟରେ ଶ୍ରୀମତୀ ସ୍ୱରାଜ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲ୍ହୀ ବାଚସ୍କତି କ୍ୱାସିମ୍ ଇବ୍ରାହିମ ଏବଂ ମାଳଦୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ସାକ୍ଷାତ ଆଲୋଚନା କରିବେ ସେ ମଧ୍ୟ ମିଳିତ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗଦେଇ ବିଭିନ୍ନ ସହଯୋଗ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମାଳଦୀପ ବୈଦେଶିକ ମନ୍ତ୍ରଣାଳୟ ପକ୍ଷର୍ କୃହାଯାଇଛି ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ ସୋଲ୍ହୀଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମାଗୁଡ଼ିକର ରୂପାୟନ ଫଳାଫଳ ଏବଂ ଭବିଷ୍ୟତ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରାଯିବ ସ୍ୱାସ୍ଥ୍ୟ ଓ ଦୂଇ ଦେଶର ଲୋକମାନଙ୍କ ମଧ୍ୟରେ ଜନ ସମ୍ପର୍କ ବୃଦ୍ଧି ଉପରେ କଥାବାଉାରେ ଗୁର୍ତ୍ୱ ଦିଆଯିବ

ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍ର୍ ଟାଇମସ୍ ଅଫ୍ ଇଣ୍ଡିଆ ଅଟ୍ଟାଳିକାକୁ ସଂଯୋଗ କରୁଥିବା ହିମାଳୟ ଫୁଟ୍ ଓଭର୍ବ୍ରିକ୍ ଭୁଷୁଡ଼ିବା ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ପରେ ମହାନଗର ନିଗମ ପକ୍ଷର୍ତ ଏହି ନିଷ୍ପତ୍ତି ନିଆଯାଇଛି ନ୍ୟୁଜିଲ୍ୟାଣ୍ଡ ଆଟାକ୍ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଯସିନ୍ଦା ଅର୍ଡର୍ଣ୍ଣ କହିଛନ୍ତି ଶ୍ରକ୍ରବାର ଦିନର ସନ୍ତାସବାଦୀ ଆକ୍ରମଣ ଘଟଣାର ଫେସ୍ବୁକ୍ ଓ ଅନ୍ୟ ସାମାଜିକ ଗଶମାଧ୍ୟମ କମ୍ପାନୀଗୁଡ଼ିକଦ୍ୱାରା କିଭଳି ଭାବେ ପ୍ରତ୍ୟକ୍ଷ ବିବରଣୀ ପ୍ରକାଶ କରାଗଲା ସେ ସଂକ୍ରାନ୍ତରେ ସେ ସେହି କମ୍ପାନୀଗୁଡ଼ିକଠାରୁ ଉତ୍ତର ମାଗିଛନ୍ତି

ସେ କହିଛନ୍ତି ଏହି କମ୍ପାନୀଗୁଡ଼ିକୁ ଆହୁରି କେତେକ ପ୍ରଶ୍ରର ଉତ୍ତର ମଧ୍ୟ ଦେବାକୁ ପଡ଼ିବ ଫେସ୍ବୃକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେରିଲ୍ ସ୍ୟାଶ୍ଡବର୍ଗଙ୍କ ଯୋଗାଯୋଗ କରାଯାଇଛି ଏବଂ ସେହି କମ୍ପାନୀ ପକ୍ଷରୁ ଆକ୍ରମଣ ଦୂଶ୍ୟ ହଟାଯିବା ପୂର୍ବରୁ କିଭଳି ଭାବେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ପ୍ରକାଶ କରାଗଲା ସେ ସଂକ୍ରାନ୍ତରେ ତାଙ୍କୁ ପଚରାଯାଇଛି

ଜାତୀୟ ଦୁର୍ବିପାକ ସଂସ୍ଥା କହିଛି ବହୁସଂଖ୍ୟାରେ ଘର ଭାଙ୍ଗିଯାଇଛି ଉଦ୍ଧାର ଓ ଅନୁସନ୍ଧାନ କାର୍ଯ୍ୟ କାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ଦୁର୍ବିପାକ ସଂସ୍ଥା ପକ୍ଷରୁ କୁହାଯାଇଛି ଇର୍ଫାନ୍ ଅଲମ୍ପିକ୍ସ୍ ଭାରତର ଇର୍ଫାନ୍ କେଟି ଆସନ୍ତା ବର୍ଷର ଟୋକିଓ ଅଲମ୍ପିକ୍ସ୍ ପ୍ରତିଯୋଗିତା ସକାଶେ ଯୋଗ୍ୟ ବିବେଚିତ ହୋଇଛନ୍ତି ଜାପାନ୍ର ନୋମିଠାରେ ଏସୀୟ ରେସ୍ ୱାକିଂ ଚାମ୍ପିୟନ୍ସିପ୍ରେ ଚତୁର୍ଥ ସ୍ଥାନ ହାସଲ କରି ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି

ଚତ୍ରର୍ଥ ସ୍ଥାନ ଅଧିକାର କରିଥିବାର୍ତ ଆସନ୍ତା ସେପ୍ଟେମ୍ବର ମାସରେ ଦୋହାଠାରେ ଆରମ୍ଭ ହେଉଥିବା ଅନ୍ତର୍ଜାତୀୟ ଆଥ୍ଲେଟିକ୍ ଫେଡ଼େରେସନ୍ ସଂଘର ପ୍ରତିଯୋଗିତାପାଇଁ ମଧ୍ୟ ତାଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ବିଶ୍ୱ ଚାମ୍ପିୟନ୍ସିପ୍ ପାଇଁ ଅନ୍ୟ ଦୁଇ ଜଣ ଭାରତୀୟ ପ୍ରତିଯୋଗୀ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନେ ହେଲେ ଦେବୀନ୍ଦର ଓ ଗଶପତି

ବ୍ୟାଡ୍ମିଣ୍ଟନ୍ ଭାରତର ବ୍ୟାଡ୍ମିିି୍୍ୟନ ଖେଳାଳୀ ବି ସାଇ ପ୍ରଣୀତ୍ ବାସେଲ୍ଠାରେ ଚାଲିଥିବା ସ୍ୱିସ୍ ଓପନ୍ ଟ୍ରଫି ପାଇଁ ଆକି ସନ୍ଧ୍ୟାରେ ଖେଳିବେ

ଉଭୟଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ପ୍ରତିଯୋଗିତା ଗତବର୍ଷ ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ଥୋମାସ୍ ଏବଂ ଉବେର୍ କପ୍ ଫାଇନାଲ୍ରେ ଚୀନ୍ର ପ୍ରତିଯୋଗୀ ପ୍ରଥମ ମ୍ୟାଚ୍ରେ ପ୍ରଣୀତ୍ଙ୍କୁ ହରାଇଥିଲେ ଗତକାଲି ସେମିଫାଇନାଲ୍ରେ ପ୍ରଶୀତ୍ ଭଲ ପ୍ରଦର୍ଶନ କରି ଚୀନ୍ର ପାଞ୍ଚ ନମର ମାନ୍ୟତାପ୍ରାପ୍ତ ଖେଳାଳୀ ଏବଂ ଚୀନ୍ର ଅଲମ୍ପିକ୍ ଚାମ୍ପିୟନ୍ ଚେନ୍ ଲଙ୍ଗ୍ଙ୍କୁ ହରାଇଥିଲେ